ଭାରତକୁ ଖଣ୍ଡବିଖଣ୍ଡ କରିବା ଉଦ୍ୟମକୁ ପଶ୍ଡ କରିଥିବା ସର୍ଦ୍ଦାର ପଟେଲ୍ଙ୍କ ସାହସକୁ ଏହି ପ୍ରତିମୂର୍ତ୍ତି ସର୍ବଦା ସ୍ମରଣ କରାଇବ ବୋଲି ଶ୍ରୀ ମୋଦି କହିଛନ୍ତି

ପିଏମ୍ ଷ୍ଟାଚ୍ୟୁ ଅଫ୍ ୟୁନିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାତର ନର୍ମଦା ଜିଲ୍ଲାସ୍ଥିତ କେବାଡିଆଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କ ସମ୍ମାନରେ ନିର୍ମିତ ଏକତା ପ୍ରତିମୂର୍ଭିକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

ସେ କହିଛନ୍ତି ସର୍ଦ୍ଦାର ପଟେଲ୍ ଯଦି ଦେଶକୁ ଏକତା ସୂତ୍ରରେ ବାନ୍ଧି ନ ଥା'ନ୍ତେ ତାହାହେଲେ ଆମକୁ ଗୁଜରାତର ସିଂହ ଦେଖିବା ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ଓ ହାଇଦ୍ରାବାଦର ଚାର୍ମିନାର ଦେଖିବାପାଇଁ ବିଜା ନେବାକୁ ପଡ଼ୁଥା'ନ୍ତା ସେ କହିଛନ୍ତି ଯେଉଁମାନେ ଭାରତର ସ୍ଥିତିକୁ ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି ସର୍ଦ୍ଦାର ପଟେଲ୍ଙ୍କର ପ୍ରତିମୂର୍ତ୍ତି ସେମାନଙ୍କୁ ଭାରତର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ସ୍କରଣ କରାଇବ ଏକତା ପ୍ରତିମୂର୍ତ୍ତି ଦେଶର ଇଞ୍ଜିନିୟରିଂ ଦକ୍ଷତା ଓ ବୈଷୟିକ ଜ୍ଞାନର ପ୍ରତୀକ ବୋଲି ଶ୍ରୀ ମୋଦି ବର୍ଷ୍ଣନା କରିଛନ୍ତି ଗୁଜରାତ୍ ରାଜ୍ୟପାଳ ଓପି କୋହଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ବିଜେପି ସଭାପତି ଅମିତ ଶାହା ଏକତା ପ୍ରତିମୂର୍ତ୍ତି ଉନ୍କୋଚନ ସମୟରେ ସେଠାରେ ଉପସ୍ଥିତ ଥିଲେ

ଗୁଜରାତର ନର୍ମଦା କିଲ୍ଲାର ସର୍ଦ୍ଦାର ସବେରାବର ବନ୍ଧ ନିକଟରେ ଏହାକୁ ନିର୍ମାଣ କରାଯାଇଛି

ସେଠାରୁ ଲୋକମାନେ ବନ୍ଧ ଓ ନିକଟସ୍ଥ ପର୍ବତଶ୍ରେଣୀକୁ ଦେଖିପାରିବେ ପ୍ରତିମୂର୍ତ୍ତି ନିକଟରେ ଶ୍ରୀ ମୋଦି ଏକତା ପ୍ରାଚୀରକୁ ମଧ୍ୟ ଉନ୍ଦୋଚନ କରିଛନ୍ତି ଏହି ପ୍ରାଚୀର ଦେଶର ବିଭିନ୍ନ ଭାଗର ମୃତ୍ତିକାକୁ ନେଇ ନିର୍ମାଣ କରାଯାଇଛି ପ୍ରତିମୂର୍ତ୍ତି ଚତୁର୍ପାର୍ଶ୍ୱସ୍ଥ ଅଞ୍ଚଳକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବାପାଇଁ ଫୁଲ ଉପତ୍ୟକା ଓ ଟେଣ୍ଟ୍ ସିଟି ଭଳି ଅନେକ ପ୍ରକଳ୍ପ ବିକଶିତ କରାଯାଇଛି ଏକତା ପ୍ରତିମୂର୍ତ୍ତି ଆସ୍ଥାନରେ ସର୍ଦ୍ଦାର ପଟେଲ୍ଙ୍କ ଉପରେ ଏକ ଆଲୋକ ଓ ଧ୍ୱନି ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଉନ୍କୋଚନ କରିଛନ୍ତି ଏହି ପ୍ରଦର୍ଶନୀରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ଭାରତର ସଂଗ୍ରାମରେ ଲୌହମାନବଙ୍କ ଭୂମିକା ପ୍ରଦର୍ଶିତ ହେଉଛି କୃଷକ ଓ ମହିଳାମାନଙ୍କ କଲ୍ୟାଣପାଇଁ କେନ୍ଦ୍ର ସରକାର ନେଇଥିବା ପଦାକ୍ଷେପଗୁଡ଼ିକୁ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସର୍ଦ୍ଦାର ପଟେଲ୍ ମଧ୍ୟ ସମାଜର ଦୁର୍ବଳ ଶ୍ରେଣୀ ବିଶେଷକରି କୃଷକ ଓ ମହିଳାମାନଙ୍କ କଲ୍ୟାଣରେ ବିଶ୍ୱାସ କର୍ତ୍ଥଲେ କୃଷକମାନେ ଯେପରି ସେମାନଙ୍କର ଉତ୍ପାଦିତ ପଦାର୍ଥପାଇଁ ଉଚିତ ମୂଲ୍ୟ ପାଇବେ ସେଦିଗରେ ତାଙ୍କ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ଫୁଲ ଉପତ୍ୟକା ସଂଗ୍ରହାଳୟ ପ୍ରଦର୍ଶନୀ ସ୍ଥୁଳୀ ଓ ଦର୍ଶକ ଗ୍ୟାଲେରୀ ବୁଲି ଦେଖିବା ସହ ଏକତା ପ୍ରତିମ୍ଭି ପାଦ ନିକଟରେ ସ୍ୱତନ୍ତ୍ର ପ୍ରାର୍ଥନା କରିଛନ୍ତି

ବିଭିନ୍ନ ମନ୍ତ୍ରଣାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସଙ୍ଗଠନଗୁଡ଼ିକ ପକ୍ଷରୁ ଏଥିପାଇଁ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଏହି ଅବସରରେ ଭାରତର ଏକତା ଓ ସଂହତିକୁ ସୁରକ୍ଷିତ ରଖିବାପାଇଁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଓ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆୟୋଜିତ ହୋଇଛି ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ୍ ବୈଜଲ୍ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହର୍ଦୀପ ପୁରୀ ସଂସଦ ମାର୍ଗସ୍ଥିତ ସର୍ଦ୍ଦାର ପଟେଲ୍ଙ୍କର ପ୍ରତିମ୍ଭିରେ ପୃଷ୍ଣମାଲ୍ୟ ଅର୍ପଣ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ମେଜର୍ ଧ୍ୟାନଚାନ୍ଦ ଷ୍ଟାଡିୟମ୍ଠାରୁ ଆଜି ସକାଳୁ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମକୁ ଶ୍ରଭାରମ୍ଭ କରିଛନ୍ତି ସେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କୁ ଏକତା ଶପଥ ପାଠ କରାଇଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ଦୂରଦର୍ଶନରେ ସର୍ଦ୍ଦାର ଚଳଚ୍ଚିତ୍ରର ପ୍ରଦର୍ଶନ କରିବ ରେଡ଼ିଓ ଓ ଟିଭି ଜିଙ୍ଗ୍ଲ୍ସ ବଜାଇବା ସହ ସର୍ଦ୍ଦାର ପଟେଲ୍ଙ୍କ ଜୀବନୀ ଉପରେ କାର୍ଯ୍ୟକ୍ରମ ପ୍ରସାରଣ କରିବ ମନ୍ତ୍ରଣାଳୟ ପକ୍ଷରୁ ଭାରତର ଏକତ୍ରୀକରଣ ସଂକ୍ରାନ୍ତ ଟକ୍ସ ଓ ସାକ୍ଷାତ୍କାର କାର୍ଯ୍ୟକ୍ରମଗ୍ରଡ଼ିକ ମଧ୍ୟ ପ୍ରସାରିତ ହେବ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଭାରତୀୟ ଦ୍ୱତାବାସଗ୍ରଡ଼ିକରେ ଏଭଳି ଶପଥ ନେବା କାର୍ଯ୍ୟକ୍ରମମାନ ଆୟୋଜନ କରିବ ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ବିତର୍କ କ୍ଷୁଦ୍ର ଚଳଚ୍ଚିତ୍ର ଫଟୋ ପ୍ରଦର୍ଶନୀ ପ୍ରଭୃତି ବୈଦେଶିକ ବିଭାଗ କାର୍ଯ୍ୟାଳୟ ଏବଂ ଭାରତୀୟ ଦୃତାବାସଗୁଡ଼ିକରେ ଆୟୋଜନ କରାଯିବ ପ୍ଲେଜ୍ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କ ଜନ୍ମବାର୍ଷିକୀ ଅବସରରେ ବହୁ ସାଂସଦ ଆଳି ପାର୍ଲାମେଷ୍ଟର ସେକ୍ଟ୍ରାଲ୍ ହଲ୍ଠାରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଏହି ଅବସରରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ୍ ଏବଂ ଅର୍ଜ୍ଜୁନ୍ ରାମ ମେଘୱାଲ୍ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଏକତାର ଶପଥ ପାଠ କରାଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରାଗାନ୍ଧିଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ମଧ୍ୟ ସାଂସଦମାନେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଏସ୍ସି ରାଫେଲ୍ ସୁପ୍ରିମ୍କୋର୍ଟ ପୁଣି ଥରେ ସ୍ୱଷ୍ଟ କରିଛନ୍ତି ରାଫେଲ୍ ଚୁକ୍ତିର ସବିଶେଷ ବୈଷୟିକ ତଥ୍ୟ କୋର୍ଟ ଜାଣିବାକୁ ଚାହାନ୍ତି ନାହିଁ

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ୟୁୟୁ ଲଳିତ ଓ କେ ବି ଜୋଶେଫ୍ଙ୍କୁ ନେଇ ଗଠିତ ବେଞ୍ ଯେତିକି ତଥ୍ୟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ସେତିକି ଆବେଦନକାରୀଙ୍କ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାରଙ୍କ କହିଛନ୍ତି

ଇଡି ଚିଦାୟରମ୍ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ଘରମ୍ ଦିଲ୍ଲୀର ଏକ କୋର୍ଟରେ କରିଥିବା ଆଗୁଆ ଜାମିନ୍ ଆବେଦନକୁ ବିରୋଧ କରିଛି

ତାଙ୍କୁ ହାଜତକୁ ନେଇ ଜେରା କରିବାକୁ ଇଡି ଚାହୁଛି ଶ୍ରୀ ଚିଦାୟରମ୍ଙ୍କ ଆଗୁଆ ଜାମିନ୍ ଉପରେ ନିଜର ଜବାବ ଦାଖଲ କରି ଇଡି କହିଛି ସେ ଆଦୌ ସହଯୋଗ କରୁ ନାହାନ୍ତି ଓ ଏଡ଼େଇବା ନୀତି ଗ୍ରହଣ କରିଆସୁଛନ୍ତି ସ୍ୱତନ୍ତ୍ର ବିଚାରପତି ଓପି ସାଇନିଙ୍କ କୋର୍ଟରେ ଆସନ୍ତାକାଲି ତାଙ୍କ ଆବେଦନର ଶୁଶାଶି ହେବ

ସେ କହିଛନ୍ତି ଯେତେବେଳେ ବାଛବିଚାର ବିନା ରଣ ଦିଆଯାଉଥିଲା ସେତେବେଳେ ରିଜର୍ବ ବ୍ୟାଙ୍କ୍ ଏଥିପ୍ରତି ଧ୍ୟାନ ଦେଇ ନ ଥିଲା

ନୃଆଦିଲ୍ଲୀରେ ସଚେତନତା ସପ୍ତାହ ପାଳନ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ସରକାରୀ କାର୍ଯ୍ୟରେ ଅଯଥା ବିଳମ୍ୟ ଏକ ଅନୁଷ୍ଠାନର ବିଶ୍ୱସନୀୟତାକୁ କ୍ଷୁଣ୍ଣ କରୁଛି ସ୍ୱଚ୍ଚତାପାଇଁ ବୈଷୟିକ ଜ୍ଞାନର ପ୍ରୟୋଗ ହେଉଥିବାରୁ ଏହା ଉପରେ ସନ୍ତୋଷ ପ୍ରକାଶ କରି ଶ୍ରୀ କୋବିନ୍ଦ୍ କହିଛନ୍ତି ସରକାରଙ୍କଦ୍ୱାରା ଡିଜିଟାଲ୍ ବ୍ୟବସ୍ଥା ଗ୍ରହଣଦ୍ୱାରା ଦୁର୍ନୀତି ରୋକାଯାଇପାରୁଛି

ମୁଖ୍ୟମନ୍ତ୍ରୀ ମାଓବାଦୀ ଉପଦ୍ରତ ଇଲାକାର ନିରାପତ୍ତା ପରିସ୍ଥିତିକୁ ସମୀକ୍ଷା କରିଛନ୍ତି ଓ ସେହିସବୁ ଅଞ୍ଚଳର ନିରାପଭା ଉପରେ କର୍ମକର୍ତ୍ତାମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି ମାଓବାଦୀମାନଙ୍କୁ ଧରିବାପାଇଁ ଖୋଜାଖୋଜି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ମଧ୍ୟ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗତକାଲି ଦାନ୍ତେୱାଡ଼ା କିଲ୍ଲାରେ ମାଓବାଦୀମାନେ ଡିଡି ନ୍ୟୁକ୍ ଟିମ୍ ଉପରେ ଆକ୍ରମଣ କରିଥିଲେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍ ଓ ଦୁଇ ଜଣ ପୁଲିସ୍ କର୍ମଚାରୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ

କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁର୍ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ଏକଥା କହିଛନ୍ତି

ସ୍ନକର୍ ନଅ ଥର ବିଶ୍ୱ ଚାମ୍ପିୟନ୍ ପଙ୍କଜ ଆଡ଼ଭାନୀ ଚୀନ୍ର କିନାନ୍ଠାରେ ଅନୁଷ୍ଠିତ ଦ୍ୱିତୀୟ ଏସୀୟ ସ୍ନକର ଟୁର୍ ଚାମ୍ପିୟନ୍ସିପ୍ରେ ବିଜୟୀ ହୋଇ ଆଗାମୀ ବିଶ୍ୱକପ୍ ଟାଇଟଲ୍ପାଇଁ ଏକ ଦୂଢ଼ ଦାବି ଉପସ୍ଥାପନ କରିଛନ୍ତି

କ୍ରିକେଟ୍ ଭାରତ ଏବଂ ୱେଷ୍ଟଇଣ୍ଡିକ୍ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ୍ ଥିରୁବନନ୍ତପୁରମ୍ଠାରେ ଖେଳାଯିବ